ସମ୍ମୂର୍ଶ୍ର କଟକଶାମୁକ୍ତ ହେଲା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ

ସେ କହିଛନ୍ତି ସ୍ଥାୟୀ ବିକାଶ ହାସଲ କରିବାକୁ ହେଲେ ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ମଧ୍ଘ ଧ୍ଘାନ ଦେବାର ଆବଶ୍ୟକତା ରହିଛି

ଶ୍ରୀ ମୋଦି କହିଛନ୍ତି ଭାରତ ଶତ ପ୍ରତିଶତ ବିଦ୍ୟତ୍କରଣର ଲକ୍ଷ୍ୟ ହାସଲ କରିଛି

ପରେ ଏହି ଅବଧି ବୃଦ୍ଧି କରାଯାଇ ଆଜି ପର୍ଯ୍ୟନ୍ତ ରଖାଯାଇଥିଲା ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ ସୂଚନା ଦେଇ କହିଥିଲେ ଫର୍ମ ପ୍ରରଣର ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଏହାର ସମୟସୀମାକୁ ବୃଦ୍ଧି କରିବାପାଇଁ ନିଷ୍ବଉି ନିଆଯାଇଛି

ପୁଲିସ୍ କହିଛି ମୂତକଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହି

ପାଣିପାଗ ବିଭାଗର ସ୍ଚନା ଅନୁସାରେ ଆସ ଚାରି ପାଞ ଦିନ ମଧ୍ଧରେ ରାତିର ସର୍ବନିମୁ ତାପମାତ୍ରା ବୃଦ୍ଧି ପାଇବ ତେବେ ରାଜ୍ୟର ବିଶେଷକରି ଅନୁଗୁଳ ଢେଙ୍କାନାଳ ନୟାଗଡ଼ ଖୋର୍ବ୍ଧା ଓ କକ୍ଷମାଳ ଜିଲ୍ଲାର କେତୋଟି ସ୍ଥାନରେ ଘନକୁହୁଡ଼ି ଅନୁଭୂତ ହେବ